ଆକି ବି ଦେବା ପରେ ନବ ଦାସ ତାଙ୍କ ଇସ୍ତଫା ପତ୍ର ବାଚସ୍ବତିଙ୍କ ନିକଟକୁ ପଠାଇ ଦେଇଛନ୍ତି

କଂଗ୍ରେସ ସଭାପତି ରାହୁଲ ଗାଧିଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଥିଲେ

ଏହି ସମାବେଶରେ ମୁଖ୍ୟମନ୍ତୀ ଯୁବକମାନଙ୍କୁ ରାଜା ରାଜେନ୍ର ନାରାୟଣ ସିଂଦେଓଙ୍କ ଭଳି ସେବା ଭାବ ଆପଶାଇବାକୁ ମୁଖ୍ୟମନ୍ତୀ ପରାମର୍ଶ ଦେଇଛନ୍ତି

ସିଧାସଳଖ ଭାବେ ଉଭୟ ମନ୍ତୀ ଉଜ୍ୱଳା ହିତାଧକାରୀଙ୍କ ସହ ଆଲୋଚନା କରିଥିଲେ

ସହର ବଜାର ସବୁ ବନ୍ଦ ରହିଛି